ପିଏମ୍ ଭାକୁନେସନ୍ କ୍ୟାମ୍ପେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକାକରଣ ଅଭିଯାନ ମାନବୀୟ ଦିଗଗୁଡ଼ିକୁ ଭିତ୍ତିକରି ଆରମ୍ଭ କରାଯାଇଛି ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ରହିଛି ସେମାନଙ୍କୁ ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଟିକା ଦିଆଯାଉଛି ବିଶ୍ୱର ସର୍ବବୃହତ୍ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ଏଭଳି ଏକ ବୃହତ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଇତିହାସରେ କେବେ ଦେଖିବାକୁ ମିଳି ନ ଥିଲା

ସେଗୁଡ଼ିକ ମଧ୍ୟରେ ଭାରତ ଚୀନ୍ ଓ ଆମେରିକା ରହିଛନ୍ତି ପ୍ରଧାନମନ୍ତ୍ରୀ କରୋନା ପ୍ରତିଷେଧକ ପ୍ରସ୍ତୁତ କରିବାପାଇଁ କାର୍ଯ୍ୟ କରିଆସୁଥିବା ବୈଜ୍ଞାନିକମାନଙ୍କର ଭୟସୀ ପ୍ରଶଂସା କରିଛନ୍ତି ଅତି ଅଳ୍ପ ସମୟ ମଧ୍ୟରେ ଭାରତ ଯେଭଳି ଭାବେ ପ୍ରତିଷେଧକ ପ୍ରସ୍ତୁତ କରିପାରିଛି ତାହାକୁ ନେଇ ସେ ଗର୍ବ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତଦ୍ୱାରା ପ୍ରସ୍ତୁତ ପ୍ରତିଷେଧକଗୁଡ଼ିକ ବିଦେଶର ପ୍ରତିଷେଧକଗୁଡ଼ିକ ତୁଳନାରେ ବହୁତ ଶସ୍ତା କିନ୍ତୁ ବିଦେଶର ପ୍ରତିଷେଧକଗୁଡ଼ିକ ତ୍କଳନାରେ ଭାରତରେ ପ୍ରସ୍ତୁତ ପ୍ରତିଷେଧକଗୁଡ଼ିକ କୌଣସି ଗୁଣରେ କମ୍ ନୁହେଁ

ସେ କହିଛନ୍ତି ଭାରତର ପ୍ରତିଷେଧକଗୁଡ଼ିକ ପ୍ରତି ବିଶ୍ୱରେ ଚାହିଦା ବୃଦ୍ଧି ପାଇବାର କାରଣ ହେଉଛି ଭାରତ ଏ କ୍ଷେତ୍ରରେ ପୂର୍ବରୁ ଅନେକ ସଫଳତା ହାସଲ କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ପ୍ରସ୍ତୁତ ଦୁଇଟିଯାକ ପ୍ରତିଷେଧକର ସଫଳତା ବିଷୟରେ ନିର୍ଣ୍ଣିତ ହେବା ପରେ ବୈଜ୍ଞାନିକମାନେ ଏଗୁଡ଼ିକୁ ଅନୁମୋଦନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସେଦୃଷ୍ଟିରୁ ଦେଶର ଜନସାଧାରଣ କୌଣସି ଗୁଜବ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ ଶ୍ରୀ ମୋଦି କୋବିଡ୍ ପ୍ରତିଷେଧକର ଦୂଇଟି ଡୋଜ୍ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି

ଦ୍ୱିତୀୟ ଡୋକ୍ ପ୍ରତିଷେଧକ ନେବାର ଦୁଇ ସପ୍ତାହ ପରେ ଶରୀରରେ ଭୂତାଣୁ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥାଏ ପ୍ରଧାନମନ୍ତ୍ରୀ ଦବାଇ ଭି କଡ଼ାଇ ଭି ମନ୍ତ ଦେଇ ପ୍ରଥମ ଡୋକ୍ ପ୍ରତିଷେଧକ ନେବା ପରେ ମାସ୍କ ପରିଧାନ ଜାରି ରଖିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ବିପକ୍ଷରେ ଭାରତର ସଂଗ୍ରାମ ଦୃତ୍ ମନୋବଳ ଓ ଆତ୍ମନିର୍ଭରଶୀଳତା ଉପରେ ପର୍ଯ୍ୟବେସିତ କୋବିଡ୍ ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟକର୍ମୀ ଓ ଚିକିହା କ୍ଷେତ୍ରର ପେସାଦାରମାନେ ଯେଉଁ ଅସ୍ରବିଧାର ସମ୍ମଖୀନ ହୋଇଥିଲେ ତାହାକୁ ନେଇ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡ଼ିଥିଲେ ଭାରତ କୋବିଡ୍ ନାଇକ୍ଷିନ୍ର ଯେଭଳି ମୁକାବିଲା କରୁଛି ସମଗ୍ର ବିଶ୍ୱ ଏହାକୁ ପ୍ରଶଂସା କରିଛି ସେ କହିଛନ୍ତି କେନ୍ଦ୍ର ସରକାର ରାଜ୍ୟ ସରକାର ସ୍ୱାୟତ୍ତ ସଂସ୍ଥା ଓ ସାମାଜିକ ସଙ୍ଗଠନଗୁଡ଼ିକ ଐକ୍ୟବଦ୍ଧ ହୋଇ କିଭଳି ଅଭ୍ତତ୍ପର୍ବ ସଫଳତା ହାସଲ କରିପାରନ୍ତି ସେ ବିଷୟରେ ଭାରତ ସମଗ୍ର ବିଶ୍ୱପାଇଁ ଦୃଷ୍ଟାନ୍ତ ହୋଇପାରିଛି ଶ୍ରୀ ମୋଦି କହିଛନ୍ତି ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କୁ ଯାଞ୍ଚ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ଥିଲା

ପ୍ରଧାନମନ୍ତ୍ରୀ କହିଛନ୍ତି ଜନତା କର୍ଫ୍ୟୁ ଲୋକମାନଙ୍କ ପାଇଁ ସଂଯମ ଓ ଶୃଙ୍ଖଳାର ଏକ ପରୀକ୍ଷା ଥିଲା ଓ ଦେଶର ଜନସାଧାରଣ ଏହାକୁ ସଫଳ କରି ଦେଖାଇଛନ୍ତି ସେ କହିଛନ୍ତି ଜନତା କର୍ଫ୍ୟ ଲକ୍ଡାଉନ୍ ପାଇଁ ଲୋକମାନଙ୍କ ମାନସିକ ସ୍ତରରେ ପ୍ରସ୍ତତ କରିଥିଲା

ଜଣେ ସଫାଇ କର୍ମଚାରୀଙ୍କୁ ପ୍ରଥମ ପ୍ରତିଷେଧକ ଟିକା ଦିଆଯାଇଥିଲା ଏମ୍ସ୍ ନିର୍ଦ୍ଦେଶକ ରଣଦୀପ୍ ଗ୍ରଲେରିଆ ଓ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ଆଜି ପ୍ରତିଷେଧକ ଟିକା ନେଇଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ଅଂଶଗ୍ରହଣ ସହ କୋବିଡ୍ ନାଇଷ୍ଟିନ୍ ବିପକ୍ଷରେ ଭାରତର ସଂଗ୍ରାମ ସଫଳ ହେବ

ମନ୍ତ୍ରଣାଳୟ କହିଛି ସର୍ବସାଧାରରଙ୍କୁ ପକ୍ଷୀକ୍ୱର ବିଷୟରେ ସଚେତନ କରାଇବା ଦିଗରେ ପଦକ୍ଷେପ ନିଆଯାଉଛି ଏ ସମ୍ପର୍କରେ ଅପପ୍ରଚାରକୁ ରୋକିବାପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ଭାରତ ପକ୍ଷୀଜ୍ୱରର ସଫଳତାର ସହ ମୁକାବିଲା କରିଆସୁଥିବାର ରେକର୍ଡ଼ ରହିଛି

ମନ୍ତ୍ରଣାଳୟ କହିଛି କର୍ତ୍ତ୍ପକ୍ଷମାନଙ୍କୁ ସୂଚନା ଦେବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଓ କୁକୁଡ଼ା ଏବଂ କୁକୁଡ଼ାଜାତ ପଦାର୍ଥଗୁଡ଼ିକର ବିକ୍ରୟ ଉପରେ କୌଣସି ନିଷେଧାଜ୍ଞା ଲାଗୁ ନ କରିବାକୁ ନିବେଦନ କରାଯାଇଛି

ଏହି ଦୁଇଦିନିଆ ଶିଖର ବୈଠକରେ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତଶାଳୟଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଉଛି

ଭାରତ ବିମ୍ଷେକ୍ ଷ୍ଟାର୍ଟ ଅପ୍ ସମ୍ମିଳନୀର ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଏହି ପ୍ରତିଶ୍ରତି ଦେଇଥିଲେ ଏହି ଭର୍ଚୁଆଲ୍ ଶିଖର ବୈଠକରେ ସମଗ୍ର ବିଶ୍ୱରୁ ବକ୍ତାମାନେ ଅଂଶଗ୍ରହଣ କରିବେ ଶିଖର ବୈଠକରେ ବୈଷୟିକ ଜ୍ଞାନ ନବୀକରଣ ଉନ୍ନତ ନୀତି ଓ ପଦକ୍ଷେପ ଭଳି ପ୍ରସଙ୍ଗଗ୍ରଡ଼ିକ ଉପରେ ଆଲୋଚନା ହେବ ଏଥିରେ ସରକାର ଓ ବିଭିନ୍ନ ଆନ୍ତର୍ଜାତିକ ସଙ୍ଗଠନ ପରସ୍କର ମଧ୍ୟରେ ମତର ଆଦାନ ପ୍ରଦାନ କରିବେ ଏହି ଶିଖର ବୈଠକ ଯୂବ ଭାରତୀୟ ଉଦ୍ୟୋଗପତିମାନଙ୍କୁ ଉତ୍ସାହିତ କରିବ ଓ ସେମାନଙ୍କ ସମ୍ମୁଖରେ ଥିବା ସମସ୍ୟା ଓ ଚ୍ୟାଲେଞ୍ଗୁଡ଼ିକର ମୁକାବିଲାରେ ସେମାନଙ୍କୁ ସାହାଯ୍ୟ କରିବ

ଇସି ୱେଷ୍ଟ ବେଙ୍ଗଲ୍ ପୂର୍ଣ୍ଣାଙ୍ଗ ନିର୍ବାଚନ କମିଶନ୍ ଦଳ ଆସନ୍ତା ସପ୍ତାହରେ ପଣ୍ଢିମବଙ୍ଗ ଗସ୍ତକରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ନିର୍ବାଚନ କମିଶନ୍ ଦଳ ରାଜ୍ୟକୁ ଗସ୍ତରେ ଯାଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡାଙ୍କ ନେତୃତ୍ୱରେ ପୂର୍ଷାଙ୍ଗ ନିର୍ବାଚନ କମିଶନ୍ ଦଳ ବୁଧବାର ଦିନ କୋଲ୍କାତାରେ ଯାଇ ପହଞ୍ଚବେ ସେମାନେ ରାଜ୍ୟ ମୁଖ୍ୟ ସଚିବ ଘରୋଇ ସଚିବ ପୁଲିସ୍ ଡିକି ଓ କିଲ୍ଲାପାଳ ତଥା ଏସ୍ପିମାନଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଫିସରମାନଙ୍କୁ ସାକ୍ଷାତ୍ କରିବେ ଉପନିର୍ବାଚନ କମିଶନର୍ ସୁଦୀପ୍ ଜେନ୍ କିଛିଦିନ ପୂର୍ବେ କୋଲ୍କାତା ଗସ୍ତ କରି ରାଜ୍ୟ ପ୍ରଶାସନିକ ଅଫିସରମାନଙ୍କ ସହ ବୈଠକରେ ଯୋଗ ଦେଇଥିଲେ

ଚଳଚ୍ଚିତ୍ର ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାବନ୍ତଙ୍କ ଉପସ୍ଥିତିରେ ଚଳଚ୍ଚିତ୍ର ଉହବର ଉଦ୍ଘାଟନୀ ସମାରୋହ ଆରମ୍ଭ ହେବ ପ୍ରତିବର୍ଷ ଭଳି ପଶଜୀ ସହରରେ ଚଳଚ୍ଚିତ୍ର ଉହବ ଅନୁଷ୍ଠିତ ହେବାକୁ ଯାଉଛି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଚଳିତବର୍ଷର ଚଳଚ୍ଚିତ୍ର ଉହବରେ ଉଭୟ ଭର୍ଚୁଆଲ୍ ଓ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଅଂଶଗ୍ରହଣକାରୀମାନେ ଏଥିରେ ଭାଗ ନେବେ

ଇଟାଲୀର 'ଭିଟ୍ଟୋରିଓ ଷ୍ଟୋରାରୋ'ଙ୍କୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାରେ ସମ୍ମାନିତ କରାଯିବ